ସେ କହିଛନ୍ତି ଅବକାରୀ ଶୁଳ୍କ ବ୍ୟତୀତ କେନ୍ଦ୍ ସରକାର ଆହୁରି ତିନୋଟି ଟିକସ ଆଦାୟ କରୁଛନ୍ତି

ଏହି ଅବସରରେ ଏକ ବିକାଶ ସମାବେଶରେ ପ୍ରଧାନମନ୍ତୀ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି

ପୋଲ ଉପରେ ଯାଉଥିବା ବେଳେ କାର୍ଟି ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିବାର ସ୍ଟଚନା ମିଳିଛି

ମୂର୍ଭିକୁ ପାଶିରେ ଭସାଇବା ସମୟରେ ଦଶମ ଶ୍ରେଣୀ ଛାତ୍ର ଚନ୍ଦନ ପରିଡ଼ା ପାଣିରେ ବୁଡ଼ିଯାଇଥିଲେ

ମୂତକଙ୍କ ପରିବାର ଲୋକେ ଡାକ୍ତରଙ୍କୁ ମାରିବା ସହିତ ଡାକ୍ତରଖାନାରୁ ମୃତ ଦେହ ନେଇଯାଇଥିବା ଅଭିଯୋଗ ହୋଇଛି ଅନ୍ୟ ପକ୍ଷରେ ଡାକ୍ତରଙ୍କୁ ମାଡ଼ ପ୍ରତିବାଦରେ ଅଭିଯୁକ୍ତମାନଙ୍କୁ ଗିରଫ୍ କରିବା ପାଇଁ ଦାବି କରି ଡାକ୍ତର ଓ କର୍ମଚାରୀମାନେ ଧାରଣାରେ ବସି ରହିଛନ୍ତି

ଅପରପକ୍ଷରେ ଆସନ୍ତାକାଲିଠାରୁ ରାଜ୍ୟର କେତେକ ସ୍ରାନରେ ପ୍ରବଳ ବର୍ଷା ଲାଗି ରହିବା ସମ୍ଭାବନା ରହିଛି